ଦୁଇ ଦିନ ପରେ ବିଜେପୁର ଉପନିର୍ବାଚନ

ସେହିଭଳି ଆସନ୍ତାକାଲି ମଧ ଏହି ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ତେଶୁ ରାକ୍ୟର ତିନି ପ୍ରମୁଖ ରାଜନୈତି ଦଳର ବରିଷ୍ ଓ ତୁଙ୍ଗ ନେତାମାନେ ସେଠାରେ ପ୍ରଚାର କାର୍ଯ୍ୟକୁ ଜୋର୍ଦାର କରିଛନ୍ତି

ଅପରପକ୍ଷରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷର୍ ଆଇନଜୀବୀଙ୍କ ଆଦୋଳନ ଆକି ମଧ୍ଧ ଜାରି ରହିଛି ଏହି ଆନ୍ଦୋଳନରେ କଟକ ସମସ୍ତ ଆଇନଜୀବୀ ସଂଘ ସାମିଲ୍ ହୋଇଛନ୍ତି ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷର୍ ଆଜି ବୈଠକ ଅନୁଷ୍ଟିତ ହୋଇଛି ତେବେ ବୈଠକ ପରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ହାଇକୋର୍ଟ ବାର ଆସୋସିଏସନର ସଭାପତି କହିଛନ୍ତି

ଅନ୍ୟପକ୍ଷରେ ପ୍ଲାଷ୍ଟିକ ଉପାଦନ ବନ୍ଦ କରିବାକୁ ମଧ୍ଧ ନିର୍ଦ୍ଦେଶ ଦିଆଯାଇଛି

ଦୀର୍ଘବର୍ଷ ହେଲା ଯୁବତୀ ଜଶକ ବିଭିନ୍ ଡାକ୍ତରଖାନାରେ ଚିକିହା କରାଇବା ସତ୍ତ୍ୱେ ସୁଫଳ ମିଳୁ ନ ଥିଲା

ସେ ସପ୍ତମ ଶ୍ରେଶୀରେ ପଢୁଥିବାବେଳେ ଏଭଳି ରୋଗରେ ଆକ୍ରାନ୍ତ ହୋଇଥିଲେ

ଦାଦନ ଚାଲାଶ ନେଇ ମଳସ୍ତ୍ରଧରକୁ ବିଶାଖାପାଟଣାରୁ ଗିରଫ କରିବାକୁ ପୋଲିସ ଯୋଜନା କର୍ତଥିବା ଜଣାପଡିଛି

ପଞାୟତିରାଜ ବିଭାଗର ଏକ ସମୀକ୍ଷା ବୈଠକରେ ଅଧ୍ଧକ୍ଷତା କରି ବିଭାଗୀୟ ମନ୍ତୀ ପ୍ରତାପ ଜେନା ଏହା କହିଛନ୍ତି

ପାର୍କିଂ ନ ଥିବା ସ୍ଚାନରେ ଗାଡ଼ି ରଖିବା ପାଇଁ ବାରଣ କରାଯାଇଛି

ସେମାନେ ହେଉଛନ୍ତି ଏଏସ୍ଆଇ ବୀରବର ଲେଙ୍କା କିଶୋର ବାଗ୍ ଏବଂ ସବ୍ ଇନ୍ ବନମାଳୀ ନାୟକ

ଅନ୍ୟପକ୍ଷରେ ବିଭିନ୍ନ ଅଭିଯୋଗ ଆଧାରରେ ନୟାଗଡ କିଲ୍ଲା ଭାପୁର ଥାନା ଅଧିକାରୀ ଅର୍ପିତ ସାହୁଙ୍ଙ ସମେତ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ଆରକ୍ଷୀ ଅଧିକ୍ଷକ ନିଲମ୍ପିତ କରିଛନ୍ତି